ଏଇ ମାତ୍ର ହସ୍ତଗତ ହୋଇଥିବା ଖବର ଅନୁସାରେ ଏବେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଚାଲିଛି

ପୂର୍ବରୁ ହାଇକୋର୍ଟ ଗଣଶିକ୍ଷାବିଭାଗ ସଚିବ ଓ ଅଭିଭାବକ ସଂଘ ମଧରେ ଆଲୋଚନା କରି ସମାଧାନ ସ୍ତ୍ର ବାହାର କରିବାକୁ ପରାମର୍ଶ ଦେଇଥିଲେ